ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚ୍ଚନ୍ତି

ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦର ଉଭୟ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରି ଗତକାଲି ସରକାର ନ୍ତଆଦିଲ୍ଲୀଠାରେ ଏକ ସର୍ବଦଳୀୟ ବୈଠକ ଆହତ କରିଥିଲେ ବୈଠକରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେସଂସଦ ହେଉଛି ଆଲୋଚନା ଏବଂ ତର୍କ କରିବାର ଉପଯୁକ୍ତ ସ୍ଥାନ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ଟଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ସଂସଦର ଚଳିତ ଶୀତକାଳୀନ ଅଧିବେଶନକୁ ଗତ ଅଧିବେଶନ ଭଳି ଫଳପ୍ରଦ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି ସଂସଦରେ ଗଠନମୂଳକ ଆଲୋଚନା ହେବା ଦ୍ୱାରା ଅମଲାତନ୍ତକୁ ଅଧିକ ସତର୍କ କରାଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି

ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସର ସାଂସଦ ଗୁଲାମ୍ନବୀ ଆଜାଦ୍ କହିଛନ୍ତି ଯେ ଲୋକସଭା ସଦସ୍ୟ ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ପ୍ରସଙ୍ଗକୁ ବିରୋଧୀ ଦଳପକ୍ଷରୁ ବୈଠକରେ ଉତ୍ଥାପନ କରାଯାଇଛି ଏବଂ ସଂସଦର ଅଧିବେଶନରେ ଯୋଗଦେବା ଲାଗି ସରକାର ତାଙ୍କ ଅନ୍ଦ୍ରମତି ଦେବା ଲାଗି ଦାବି କରାଯାଇଛି ସେହିଭଳି କଂଗ୍ରେସର ବରିଷ୍ଣ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଆର୍ଥକ ମାନ୍ଦାବସ୍ଥା ଚାକିରିର୍ ଛଟେଇ ଏବଂ କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଉପରେ ଅଧିବେଶନରେ ଆଲୋଚନା ଲାଗି ବିରୋଧ ଦଳ ପକ୍ଷର୍ ଦାବି କରାଯାଇଛି ତୃଣମୂଳ କଂଗ୍ରେସ ନେତା ସ୍ରଦୀପ ବନ୍ଦୋପାଧ୍ୟାୟ ଦେଶରେ ଦେଖାଦେଇଥିବା ବେକାରୀ ସମସ୍ୟା ଉପରେ ଆଲୋଚନା ଲାଗି ଦାବି କରିଛନ୍ତି ଏହି ବୈଠକରେ ବିଜେପି ମୁଖ୍ୟ ଅମିତ ଶାହା ତୃଶମୂଳ କଂଗ୍ରେସ ଡେରେକ୍ ଓବ୍ରାଏନ୍ ଏଲଜେପିର ଚିରାଗ୍ ପାଶଓ୍ୱାନ୍ ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ ତେଲୁଗୁଦେଶମ୍ର ଜୟଦେବ ଗାଲ୍ଲା ବହୁଜନ ସମାଜପାର୍ଟିର ସତୀଶଚନ୍ଦ୍ର ମିଶ୍ର ଡିଏନ୍କେ ଟିଆର ବାଲୁ ଏବଂ ଏଆଇଏଡିଏମ୍କେର ନବନୀତ କୃଷ୍ଣନ୍ଙ୍କ ସମେତ ବହ୍ର ରାଜନୈତିକ ଦଳର ନେତ୍ରବୃନ୍ଦ ଯୋଗଦେଇଥିଲେ ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡ଼ୁ ମଧ୍ୟ ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଏକ ବୈଠକ ଡାକିଥିଲେ ସେହିଭଳି ଶାସକ ଏନଡିଏ ମେଖର ଏକ ବୈଠକ ଗତକାଲି ସଂସଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଲୋକସଭାକୁ ସୁରୁଖୁରୁରେ ଚଳାଇବା ଲାଗି ବିଭିନ୍ନ ରାଜନୈତିକ ଦଳର ସହଯୋଗ କାମନା କରି ଏକ ବୈଠକ ଡାକିଥିଲେ ମହା ପଲିଟିକ୍ଟ ଏନ୍ସିପି ସଭାପତି ଶରଦ ପଓ୍ୱାର ଆଜି ନୂଆଦିଲ୍ଲୀଠାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଣ ନେତାମାନଙ୍କୁ ଭେଟିବେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଭିନ୍ନ ସମ୍ଭାବନା ସଂପର୍କରେ ଏହି ନେତାମାନେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ଗତକାଲି ସନ୍ଧ୍ୟାରେ ଶ୍ରୀ ପଓ୍ୱାର ପୁଣେସ୍ଥିତ ତାଙ୍କ ବାସଭବନରେ ନିଜ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ଏଥିରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ସହ ଏକ ବିକ୍ସ ସରକାର ଗଠନ ପାଇଁ ବ୍ୟବସ୍ଥା କରିବାକୁ ଉପସ୍ଥିତ ନେତାମାନେ ଏକମତ ହୋଇଥିଲେ ଏହି ବୈଠକରେ ଏନ୍ସିପିର କୋର କମିଟି ସଦସ୍ୟ ଅଜିତ ପୱାର ଛଗନ ଭୂଜବଳ ଜୟନ୍ତ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ବୈଠକ ପରେ ଦଳର ମୁଖପାତ୍ର ନବାବ ମଲିକ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ କଂଗ୍ରେସ ସହ ଆଲୋଚନା ପରେ ସରକାର ଗଠନ ନେଇ ନିଷ୍ପଭି ନିଆଯିବ ଶିବସେନା ନେତା ସଞ୍ଜୟ ରାଉତ ଦୂଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ଯେଉଁ ସରକାର ଗଠନ କରାଯିବ ସେଥିରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ

ଗତକାଲି ସୁପ୍ରମିକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ସ୍ଥାନରେ ଜଷ୍ଟିସ୍ ବୋବଡେ ଦାୟିତ୍ୱ ନେବେ

ଶ୍ରୀଲଙ୍କା ରେଜଲ୍ଟ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ସେ ଦେଶର ପୂର୍ବତନ ପ୍ରତିରକ୍ଷା ସଚିବ ଗୋଟାବାୟା ରାଜପକ୍ଷ ନିର୍ବାଚିତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ମହିନ୍ଦ ରାଜପକ୍ଷଙ୍କର ସେ ସାନଭାଇ

ନିର୍ବାଚନରେ ହାରିଯିବା ପରେ ପ୍ରେମଦାସ ସଂଯୁକ୍ତ ଜାତୀୟ ପାର୍ଟିର ଉପନେତା ପଦରୁ ଇସ୍ତଫା ଦେଇଛନ୍ତି ଗୋଟାବାୟା ରାଜପକ୍ଷ ଆକ୍କି ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରେସିଡେଣ୍ଟ୍ ଏକ୍ଜିବିସନ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଲି ଦେଖିଛନ୍ତି ଏହି ଅବସରରେ ସେ ସଂପୂକ୍ତ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଭବନରେ ଅବସ୍ଥାନ କାଳରେ ଏହି କଳାକାରମାନେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ତାଲିମ ଦେଇଛନ୍ତି ଆସନ୍ତା ଶନିବାର ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣଙ୍କ ପାଇଁ ଖୋଲା ରହିବ ରାଜନାଥ ଥାଇଲାଣ୍ଡ ଆଜି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ଠାରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସମୂହ ଆସିଆନର ପ୍ରତିରକ୍ଷାମନ୍ତ୍ରୀମାନଙ୍କର ଷଷ୍ଠ ବୈଠକ ବସିବ

ଏହି ଅବସରରେ ଗତକାଲି ଶ୍ରୀ ସିଂ ଆମେରିକାର ବୈଦେଶିକ ସଚିବ ମାର୍କ ଏସ୍ପର ଥାଇଲାଣ୍ଡର ଉପପ୍ରଧାନମନ୍ତ୍ରୀ ଜେନେରାଲ୍ ପ୍ରବୀତ୍ ଓ୍ଗସୁଆନ୍ ଜାପାନର ପ୍ରତିରକ୍ଷାମନ୍ତ୍ରୀ ଟାରୋ କୋନୋ ଅଷ୍ଟ୍ରେଲିଆର ପ୍ରତିରକ୍ଷାମନ୍ତ୍ରୀ ଲିଣ୍ଡା ରେନୋଲ୍ଡ ଓ ନିଉଚ୍ଚିଲାଣ୍ଡର ପ୍ରତିରକ୍ଷାମନ୍ତ୍ରୀ ରନ୍ ମାର୍କଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୟୁଏଇ ଭିସା ସଂଯୁକ୍ତ ଆରବ ଏମିରେଟ୍ସର ନାଗରିକମାନଙ୍କୁ ପହଞ୍ଚବା କ୍ଷଣି ଭିସା ଯୋଗାଣ ବ୍ୟବସ୍ଥା ସୁବିଧା ଦେବାପାଇଁ ଭାରତ ସରକାର ନିଷ୍ପଭି ନେଇଛନ୍ତି ଗତ ଶନିବାରଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି

ବ୍ୟବସାୟ ପର୍ଯ୍ୟଟନ ଚିକିତ୍ସା ଓ ଅନ୍ୟାନ୍ୟ କାର୍ଯ୍ୟରେ ଭାରତ ଆସୁଥିବା ସଂଯୁକ୍ତ ଆରବ ଏମିରେଟ୍ସର ନାଗରିକ ଉପକୃତ ହେବେ ବୋଲି ସରକାରଙ୍କ କକ୍ଷରୁ କୁହାଯାଇଛି ବାଙ୍ଗାଲୋର ଚେନ୍ନାଇ ଦିଲ୍ଲୀ ହାଇଦ୍ରାବାଦ କୋଲକାତା ଓ ମୁମ୍ବାଇ ବିମାନ ବନ୍ଦରରେ ଏହି ସୁବିଧା ଯୋଗାଇ ଦିଆଯାଉଛି

ଗମେଣ୍ଟ ଆୟୁଷ ଆୱାଡ଼ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ବିଭିନ୍ନ ସଂସ୍ଥା ଓ ସଂଗଠନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଏକ ଆୟୁଷ ପୁରସ୍କାର ପ୍ରଦାନ କରିଛନ୍ତି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉହବରେ ଗତକାଲି ପ୍ରାୟ ଦୁଇଶହ ପ୍ରତିନିଧି ଆୟୁଷ ଚିକିତ୍ସକ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଗହଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ଏଥିରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଂସଦୀୟ କମିଟି ଅଧ୍ୟକ୍ଷା ରମା ଦେବୀ ମଧ୍ୟ ଉପସ୍ଥିତ ଥିଲେ ରିଜଏ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା ପିଏମ୍ସି ବ୍ୟାଙ୍କ ସ୍କାମ୍ ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପୂର୍ବତନ ବିଧାୟକ ସର୍ଦ୍ଦାର ଦାରାସିଂଙ୍କ ପୁତ୍ର ରଜନୀତ୍ ସିଂ ଗିରଫ ହେବାର ଦିନକ ପରେ ମୁମ୍ଭାଇସ୍ଥିତ ତାଙ୍କ ବାସଭବନରେ ଗତକାଲି ଅର୍ଥନୈତିକ ଅପରାଧ ଶାଖାର କର୍ମଚାରୀମାନେ ପୁଲିସ୍ ସହାୟତାରେ ଚଢ଼ଉ କରିଛନ୍ତି

କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ବେଙ୍ଗାଲୁରଠାରେ ଆୟୋଜିତ ଏହି ସମ୍ମିଳନୀ ଭାରତୀୟ ଉପମହାଦେଶର ସର୍ବବୃହତ ବୈଷୟିକ ସମ୍ମିଳନୀ ବୋଲି କୁହାଯାଏ ଆଜି ଏହି ସମ୍ମିଳନୀକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ତା ଉଦଘାଟନ କରିବେ ତିନିଦିନ ଧରି ଚାଲିବାକୁ ଥିବା ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବିଭିନ୍ନ ଅଭିନବତା ପ୍ରଦର୍ଶିତ ହେବ

ଆଜି ମହିଳା ଟ୍ରାପ୍ ସୁଟିଂର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ଆସନ୍ତା ଶନିବାର ଦିନ ମିକ୍ୱଡ ଟ୍ରାପ୍ ସୁଟିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ